ପଣ୍ଟିମବଙ୍ଗ ରାଜ୍ୟପାଳ ଜଗଦୀପ ଧଙ୍କଡ଼ ଓ କୋଲକାତା ମେୟର ଫିରିହାଦ ହାକିମ୍ ପ୍ରଧାନମନ୍ତ୍ରୀଙ୍କୁ କୋଲକାତା ବିମାନ ବନ୍ଦରରୁ ପାଛୋଟି ନେଇଥିଲେ

ତାଛଡ଼ା ସେ ହାଓଡ଼ା ପୋଲଠାରେ ଡିଜିଟାଲ୍ ଆଲୋକ ଓ ଧ୍ୱନି ବ୍ୟବସ୍ଥାର ମଧ୍ୟ ଶୁଭାରମ୍ଭ କରିବାର କାର୍ଯ୍ୟସ୍ଚୀ ରହିଛି ଶ୍ରୀ ମୋଦୀ ରାମକୃଷ୍ଣ ମଠ ଓ ମିଶନ୍ର ମୁଖ୍ୟ କାର୍ଯ୍ୟାଳୟ ବେଲୁର ମଠକୁ ଗସ୍ତ କରିବେ କୋଲକାତା ସ୍ଥିତ ରାଜ୍ୟ ରାଜଭବନଠାରେ ଆକ୍ଟି ଅପରାହ୍ନରେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରି ଏନ୍ଆର୍ସି ଓ ନାଗରିକ ସଂଶୋଧନ ଆଇନ୍ ଉପରେ ପୁନର୍ବିଚାର କରିବାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କୁ ଅନୁରୋଧ କରିଛନ୍ତି

ରାଜ୍ୟରେ ଦେଉଚାପାଚମି କୋଇଲା ବ୍ଲକ୍ ଉଦ୍ଘାଟନ ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଆମନ୍ତ୍ରଣ ଜଣାଇଛନ୍ତି ପିଏମ୍ ମୂର୍ତ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କନ୍ନଡ ଭାଷାର ବିଶିଷ୍ଟ ସାହିତ୍ୟିକ ଏମ୍ ଚିଦାନନ୍ଦ ମୂର୍ତ୍ତିଙ୍କ ପରଲୋକରେ ଶୋକ ପ୍ରକାଶ କରିଚନ୍ତି ଶ୍ରୀ ମୂର୍ତ୍ତିଙ୍କର ଆଳି ବଡି ଭୋର୍ ସମୟରେ ବେଙ୍ଗାଲୁରୁ ସ୍ଥିତ ଏକ ହସ୍ୱିଟାଲରେ ବିୟୋଗ ଘଟିଥିଲା

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମୂର୍ତ୍ତି ଜଣେ ସୁଦକ୍ଷ ସାହିତ୍ୟିକ ଥିଲେ କନ୍ନଡ଼ ଭାଷା ଓ ସମୃଦ୍ଧ ଐତିହ୍ୟର ସୁରକ୍ଷା ପ୍ରତି ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି

ନୂଆଦିଲ୍ଲୀର ତାଲକୋଟରା ଷ୍ଟାଡିୟମ୍ରେ ତୃତୀୟ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ

ପ୍ରଧାନମନ୍ତ୍ରୀ ବିଭିନ୍ନ ପ୍ରଶ୍ୱର ଉତ୍ତର ଦେବେ ଓ କିଛି ମନୋନୀତ ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପ କରିବେ ପରୀକ୍ଷା ସମୟରେ କିଭଳି ଚାପର ମୁକାବିଲା କରିବାକ୍ର ହେବ ସେ ବିଷୟରେ ପ୍ରଧାନମନ୍ତ୍ରୀ କହିବେ ଆମ ସମ୍ଭାଦଦାତାଙ୍କ ସହ କଥାବାର୍ତ୍ତା ବେଳେ କାନପୁର କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରୀ ଶ୍ରଦ୍ଧା ଯାଦବ କହିଛନ୍ତି ଗତବର୍ଷ ସେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଥିଲେ ଓ ପ୍ରଧାନମନ୍ତ୍ରୀଙ୍କ ଉତ୍ତରରେ ସେ ବହୁ ମାତ୍ରାରେ ଅନୁପ୍ରାଣିତ ହୋଇଥିଲେ ଜାନ୍ମ ସରକାରୀ ବାଳିକା ଆଦର୍ଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ତ୍ରଷାରୀକା କହିଛନ୍ତି ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ଓ ତାଙ୍କଠାରୁ ପରାମର୍ଶ ନେବା ପାଇଁ ସେ ଉକୃଶ୍ଚାର ସହ ଅପେକ୍ଷା କରି ରହିଛନ୍ତି ଅମିତ୍ ଶାହା ପୋର୍ଟାଲ୍ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଆଜି ସକାଳେ ଗାନ୍ଧିନଗରସ୍ଥିତ ମହାତ୍ମା ମନ୍ଦିରଠାରେ ଗୁକୁରାତ୍ ପୁଲିସ୍ ଓ ଭାରତୀୟ ଡାକ ବିଭାଗର ଅନେକ ଜନକଲ୍ୟାଣକାରୀ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ଶାହା ଆଇନ ଶୃଙ୍ଖଳା ରକ୍ଷାପାଇଁ ବୈଷୟିକ ଜ୍ଞାନର ଫଳପ୍ରଦ ବ୍ୟବହାର ପ୍ରତି ଗୁରୁତ୍ୱାରୋପ କରିଛନ୍ତି ସେହି ପ୍ରକ୍ସଗୁଡ଼ିକ ମଧ୍ୟରେ 'ଭିଡ଼ିଓ ଇଣ୍ଟିଗ୍ରେସନ୍ ଓ ରାଜ୍ୟବ୍ୟାପୀ ଅତ୍ୟାଧୁନିକ ନିରାପତ୍ତା ବ୍ୟବସ୍ଥା ବିଶ୍ୱାସ' 'ନେତ୍ରମ୍ ପ୍ରକଳ୍ପ' ଇ ଚାଲାଣ ପାଇଁ ଅନ୍ଲାଇନ୍ ପୋର୍ଟାଲ୍ ଦେଶର ସର୍ବପ୍ରଥମ ସାଇବର୍ ଅପରାଧ ନିବାରଣ ଶାଖା ଆଶ୍ଭାଷ୍ଟ ଅନ୍ତର୍ଭୁକ୍ତ ସେ କହିଛନ୍ତି ବିଶ୍ୱାସ ଓ ଆଶ୍ଭାଷ୍ଟ ଭଳି ପ୍ରକନ୍ସଗୁଡ଼ିକ ରାଜ୍ୟରେ ଅପରାଧକୁ ରୋକିବାରେ ବହୁମାତ୍ରାରେ ସାହାଯ୍ୟ କରିବ

ସେହି କାର୍ଡ଼ଗୁଡ଼ିକରେ ଗୁଜରାତ୍ର ବିଭିନ୍ନ ଲୋକନୃତ୍ୟର ଦୃଶ୍ୟ ରହିଛି ଶ୍ରୀ ଶାହା ଗାନ୍ଧିନଗର ରେଳଷ୍ଟେସନ୍ଠାରେ ମଧ୍ୟ ଅନେକ ବିକାଶମଳକ ପ୍ରକ୍ସକ୍ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ଅପରାହରେ ସେ ଗାନ୍ଧିନଗରଠାରେ ଗୁକ୍ତରାତ୍ ବୈଷୟିକ ବିଶ୍ୱବିଦ୍ୟାଳୟର ନବମ ସମାବର୍ତ୍ତନ ଉହବରେ ଯୋଗଦେବେ ସନ୍ଧ୍ୟାବେଳେ ସେ ନାରଣପୁରା ବିଧାନସଭା ନିର୍ବାଚନ ମଣ୍ଡଳୀଠାରେ ସମିତିଗୁଡ଼ିକର ଚେୟାରମ୍ୟାନ୍ ଓ ସମ୍ପାଦକମାନଙ୍କୁ ଉଦ୍ବୋଧନ ଦେବାର କାର୍ଯ୍ୟସ୍ଟଚୀ ରହିଛି କଂଗ୍ରେସ ପାକ୍ ଆଟାକ୍ କଂଗ୍ରେସ ପାର୍ଟି ଆଜି କେନ୍ଦ୍ର ସରକାରଙ୍କର ତୀବ୍ର ସମାଲୋଚନା କରିଛି ଜାମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲାରେ ପାକିସ୍ତାନୀ ସୈନ୍ୟମାନଙ୍କ ଆକ୍ରମଣରେ ସେନାବାହିନୀର ଦୁଇ ଜଣ ଦରଓ୍ୱାନଙ୍କର ମୃତ୍ୟୁ ଘଟିବା ଘଟଣାକୁ ନେଇ କଂଗ୍ରେସ ଏହି ସମାଲୋଚନା କରିଛି କଂଗ୍ରେସ ମୁଖପାତ୍ର ରଣଦୀପ ସୁରଚ୍ଚେଓ୍ୱାଲା ଏହି ଘଟଣା ଉପରେ ଉଭୟ ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ ନିରବ ରହିଥିବାର ଦୋଷାରୋପ କରିଛନ୍ତି ପାକିସ୍ତାନର ଏହି ବର୍ବରୋଚିତ କାର୍ଯ୍ୟ ଉପରେ କେନ୍ଦ୍ର ସରକାର କହିଁକି ମୌନ ରହିଛନ୍ତି ବୋଲି ଶ୍ରୀ ସୁରଜେଓ୍ୱାଲା ପ୍ରଶ୍ନବାଚୀ ଉଠାଇଛନ୍ତି

ଏହି କାର୍ଯ୍ୟକ୍ରମ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଟ୍ରାଫିକ୍ ପୁଲିସ୍ ଓ ଜିଲ୍ଲା ସଡ଼କ ସୁରକ୍ଷା କମିଟି ଦ୍ୱାରା ନାଗପୁରଠାରେ ଆୟୋଜନ କରାଯାଇଥିଲା ଲାଇସେନ୍ସ ଜାରି ପାଇଁ ଇ ପ୍ରଶାସନର ବ୍ୟବହାର ପ୍ରତି ଗୁରୁତ୍ୱାରୋପ କରି ଶ୍ରୀ ଗଡ଼କରୀ କହିଛନ୍ତି ଲାଇସେନ୍ସ ପାଇବା ପାଇଁ ଦେବାକୁ ପଡ଼ୁଥିବା ପରୀକ୍ଷା ପୁଣେ ଓ ମୁମ୍ୟାଇରେ କମ୍ପ୍ୟୁଟର ମାଧ୍ୟମରେ କରାଯିବ ଯାହାଫଳରେ ଏଥିରେ କୌଣସି ଜାଲିଆତି ହୋଇପାରିବ ନାହିଁ

ସଡ଼କ ସୁରକ୍ଷା ଅଭିଯାନର ଶୁଭାରମ୍ଭ କରି ସେ କହିଛନ୍ତି ଏନ୍ଜିଓ ସର୍ବସାଧାରଣ ସଂଗଠନ ଓ ଏ କ୍ଷେତ୍ରରେ କାର୍ଯ୍ୟରତ ଅନ୍ୟାନ୍ୟ ସଂସ୍ଥାମାନେ ସଡ଼କ ସୁରକ୍ଷା ଦିଗରେ ମହତ୍ୱପୂର୍ଣ୍ଣ ପଦକ୍ଷେପ ନେବା ଆବଶ୍ୟକ

ଇସ୍କାତ କ୍ଷେତ୍ରର ବିକାଶ ମାଧ୍ୟମରେ ଏହି ପୁଞ୍ଜିନିବେଶ ସମ୍ଭବ ହେବା ବିଷୟ ମନ୍ତ୍ରୀ କହିଛନ୍ତି ଆଜି କୋଲକାତାରେ ପୂର୍ବୋଦୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଶ୍ରୀ ପ୍ରଧାନ କହିଛନ୍ତି ପଣ୍ଢିମବଙ୍ଗ ଛତିଶଗଡ଼ ଆନ୍ଧ୍ରପ୍ରଦେଶର ଉତ୍ତରାଞ୍ଚଳ ଝାଡ଼ଖଣ୍ଡ ଏବଂ ଓଡ଼ିଶାର ଅନୁନ୍ନତ କିଲ୍ଲାଗୁଡ଼ିକରେ ବିକାଶ ଅଣାଯାଇ ଇସ୍କାତ କ୍ଷେତ୍ରର ବିକାଶ କରାଯାଇ ପାରିବ

ଭିପି ଭେଙ୍କୟା ନାଇଡୁ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଦେଶର ବିକାଶକୁ ନିଣ୍ଚିତ କରିବା ପାଇଁ ରାଜନୈତିକ ନୀତି ଓ ମତପାର୍ଥକ୍ୟକୁ ଦୂର କରିବା ପ୍ରତି ଗୁରୁତ୍ୱାରୋପ କରିଛନ୍ତି

ସେ କହିଛନ୍ତି ଭାରତୀୟ ସଂସ୍କୃତି ଓ ଦର୍ଶନର ମୌଳିକ ଭିଭିଭୂମି ସମସ୍ତଙ୍କ ମଙ୍ଗଳ ଉପରେ ପର୍ଯ୍ୟବେସିତ ଦେଶର ସଂସ୍କୃତି ସଂଗୀତ ଐତିହ୍ୟ ଓ ଗୌରବକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ସେ ସମସ୍ତଙ୍କୁ ନିବେଦନ କରିଛନ୍ତି ଶ୍ରୀ ନାଇଡୁ ପୁଣି କହିଛନ୍ତି ସର୍ବଦା ଶିକ୍ଷା ନିଜର ମାତୃଭାଷାରେ ଗ୍ରହଣ କରାଯିବା ଉଚିତ୍ ଉପରାଷ୍ଟ୍ରପତି କହିଛନ୍ତି ସଂସ୍କୃତିର ଆଦାନ ପ୍ରଦାନରେ ମାତୃଭାଷା ମୁଖ୍ୟଭୂମିକା ନେଇଥାଏ ସେ ଦୃଷ୍ଟିରୁ ମାତୃଭାଷାର ବିକାଶ ଅତ୍ୟନ୍ତ ଅପରିହାର୍ଯ୍ୟ ଉପରାଷ୍ଟ୍ରପତି ଆଞ୍ଚଳିକ ଓ ସ୍ଥାନୀୟ ଜଳ ସମ୍ପଳର ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି ୟୁଏଇ କଣ୍ଡୋଲେନୁ ଓମାନ୍ର ସୁଲତାନଙ୍କ ମୃତ୍ୟୁରେ ସଂଯୁକ୍ତ ଆରବ ଏମିରେଟସ୍ର ଉପରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ରସିଦ୍ ଅଲ୍ ମାକଟୁମ୍ ଟ୍ୱିଟରରେ ଶୋକ ବାର୍ଭା କଣାଇଛନ୍ତି ଓମାନର ସୁଲତାନ କ୍ୱାବୋସ ବିନ୍ ସୟିଦଙ୍କ ଗତକାଲି ସନ୍ଧ୍ୟାରେ ପରଲୋକ ଘଟିଥିବା ଗଣମାଧ୍ୟମ ପକ୍ଷରୁ ଆଜି ସକାଳେ ପ୍ରକାଶ କରାଯାଇଛି ତାଙ୍କ ମୃତ୍ୟୁରେ ତିନିଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି ଓମାନରେ ସେ ଦୀର୍ଘ ଦିନ ଧରି ଶାସକ ଥିଲେ

ଦୀର୍ଘ ଦିନ ଧରି ଶାସକ ଥିବା କ୍ୱାବୋସଙ୍କ ମୃତ୍ୟୁ ପରେ ସେ ଏହି ପଦଭାର ଗ୍ରହଣ କରିଛନ୍ତି କ୍ୱାବୋସ ଏକ ପତ୍ରରେ ତାଙ୍କର ଉତ୍ତରାଧିକାରୀ ଭାବେ ହଇଥମ୍ ବିନ୍ ତାରିକ୍ଙ୍କ ନାମ ଉଲ୍ଲେଖ କରିଥିବା କର୍ତ୍ତପକ୍ଷଙ୍କ ପକ୍ଷରୁ ପ୍ରକାଶ କରାଯିବା ପରେ ରାଷ୍ଟ୍ରୀୟ ଟେଲିଭିଜନ୍ ପକ୍ଷରୁ ଏହା ଘୋଷଣା କରାଯାଇଛି ହଇଥମ୍ ହେଉଛନ୍ତି ସ୍ୱର୍ଗତ ସୁଲତାନ କ୍ୱାବୋସଙ୍କର ସଂପର୍କୀୟ ବୋଲି ଜଣାପଡ଼ିଛି

ଜିମ୍ନାଷ୍ଟିକ୍ରେ ମହାରାଷ୍ଟ୍ର ସମସ୍ତ ସ୍ୱର୍ଷ୍ଣ ଓ ରୌପ୍ୟ ପଦକ ହାସଲ କରିଛି

ତ୍ରିପୁରାର ପ୍ରିୟଙ୍କା ଦାସଗୁପ୍ତା ଆଜି ଜିମ୍ନାଷ୍ଟିକ୍ରେ ସ୍ୱର୍ଷ୍ଣ ପଦକ ହାସଲ କରିଛନ୍ତି